ନିରାପତ୍ତା ସୂତ୍ରରେ କୁହାଯାଇଛି ସନ୍ତାସବାଦୀମାନେ ବିସ୍ଫୋରକ ପଦାର୍ଥ ବୋଝେଇ ଏକ କାର୍କୁ ସିଆର୍ପିଏଫ୍ ବସ୍ ଦେହରେ ଧକ୍କା ଲଗାଇଥିଲେ

ସିଆର୍ପିଏଫ୍ ମହାନିର୍ଦ୍ଦେଶକ ଏହି ଆକ୍ମଣ ସଂକାନ୍ତରେ ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂହଙ୍କ ଜଣାଇଛନ୍ତି ଉପରାଷ୍ଟ୍ର ଏମ୍ ଭେଙ୍କୟା ନାଇଡୁ ଏହି ଆକ୍ରମଣ ଘୋର ନିନ୍ଦା କରିଛନ୍ତି ଜୈଶେ ମହମ୍ମଦ ସନ୍ତାସବାଦୀ ଗୋଷ୍ଠୀ ଏହି ଆକ୍ମଣ ପାଇଁ ନିଜକୁ ଦାୟି କରିଛି ଯବାନମାନେ ସମଗ୍ର ଅଞ୍ଚଳକୁ ଘେରାଉ କରି ଖୋକାଖୋଜି ଚଳାଇଥିବାରୁ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି ଏସ୍ସି ଦିଲ୍ଲୀ ଦିଲ୍ଲୀର ପ୍ରଶାସନିକ ସେବା କାହା ନିୟନ୍ତ୍ରଣରେ ରହିବ ତାହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଭିନ୍ନ ଭିନ୍ନ ରାୟ ଦେଇଛନ୍ତି

ଦିଲ୍ଲୀ ଉପରାଜ୍ୟପାଳଙ୍କର ଦୁର୍ନୀତି ନିବାରଣ ବ୍ୟରୋ ଉପରେ ନିୟନ୍ତ୍ରଣ ରହିବା ବିଷୟରେ ଉଭୟ ବିଚାରପତି ଏକମତ ହୋଇଛନ୍ତି ତଦନ୍ତ କମିଶନ୍ ନିଯୁକ୍ତି କ୍ଷମତା ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ରହିବ ଖଣ୍ଡପୀଠ ତାଙ୍କର ନିର୍ଦ୍ଦେଶରେ କହିଛନ୍ତି ଦିଲ୍ଲୀର ନିର୍ବାଚିତ ସରକାରଙ୍କର ସରକାରୀ ଓକିଲଙ୍କୁ ନିଯୁକ୍ତି ଦେବାର ଅଧିକାର ରହିବ ଓ କମି ରାକସ୍ୱ ଉପରେ ସେ ନିଷ୍ପଭି ନେବେ ବିଦ୍ୟୁତ୍ କମିଶନ୍ କିମ୍ବା ବୋର୍ଡ ସଂକ୍ରାନ୍ତ ନିଯୁକ୍ତିରେ ମଧ୍ୟ ରାଜ୍ୟ ସରକାର ନିଷ୍ପଭି ନେବେ ସବୁଠୁ ବିବାଦୀୟ ବିଷୟରେ ବିଚାରପତି ଦ୍ୱୟ ଏକମତ ହୋଇନାହାନ୍ତି ଜଷ୍ଟିସ୍ ଭୂଷଣ ତାଙ୍କ ରାୟରେ କହିଛନ୍ତି ଦିଲ୍ଲୀ ସରକାରଙ୍କର ପ୍ରଶାସନିକ ସେବା ଉପରେ କୌଣସି କ୍ଷମତା ନାହିଁ କିନ୍ତୁ ଜଷ୍ଟିସ୍ ସିକ୍ରି କହିଛନ୍ତି ଉଚ୍ଚସ୍ତରୀୟ ଅମଲାତନ୍ତ୍ର ଅଫିସରମାନଙ୍କର ବଦଳି ଓ ନିଯୁକ୍ତି କେବଳ କେନ୍ଦ୍ର ସରକାର କରିପାରିବେ ଭିନ୍ନ ରାୟ ଦୃଷ୍ଟିରୁ ଖଣ୍ଡପୀଠ କହିଛନ୍ତି ମାମଲାକୁ ଏକ ବୃହତ୍ତର ଖଣ୍ଡପୀଠ ନିକଟକୁ ପଠାଯିବା ଆବଶ୍ୟକ ଦୁଇ ବିଚାରପତିଙ୍କର ମତକୁ ପ୍ରଧାନ ବିଚାରପତିଙ୍କ ନିକଟରେ ଉପସ୍ଥାପନ ହେବା ଉଚିତ୍ ଯାହା ଫଳରେ ଏଥିପାଇଁ ଏକ ଉପଯୁକ୍ତ ଖଖପୀଠ ଗଠନ ହୋଇପାରିବ ବୋଲି ଉଭୟ ବିଚାରପତି ମତ ଦେଇଛନ୍ତି ପିଏମ୍ ବନ୍ଦେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ବପ୍ରଥମ ମଧ୍ୟମ ହାଇସିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍୍ପପ୍ରେସ୍କୁ ଆସନ୍ତାକାଲି ନୂଆଦିଲ୍ଲୀ ରେଳ ଷ୍ଟେସନ୍ରୁ ଶୁଭାରୟ କରିବେ ଏହି ଟ୍ରେନ୍ ନୂଆଦିଲ୍ଲୀରୁ କାନ୍ପୁର ଓ ଆହ୍ଲାବାଦ୍ ଦେଇ ବାରାଣାସୀ ପର୍ଯ୍ୟନ୍ତ ଯାତ୍ରା କରିବ ଏକ ଇସ୍ତାହାର ଅନୁସାରେ ନୂଆଦିଲ୍କୀରୁ ବାରାଶାସୀ ପର୍ଯ୍ୟନ୍ତ ରେଳପଥକୁ ଏହା ଆଠ ଘଙ୍କାରେ ଅତିକ୍ରମ କରିବ ସୋମବାର ଓ ଗୁରୁବାରକୁ ଛାଡ଼ି ବାକି ସବୁ ଦିନ ଏହା ଚଳାଚଳ କରିବ

ଦ୍ରତଗତି ନିରାପଦ ଯାତ୍ରା ଓ ଉତ୍ତମ ସେବା ଏହି ଟ୍ରେନ୍ର ବିଶେଷତ୍ୱ

ପ୍ରତ୍ୟେକ କୋଚ୍ରେ ଗୋଟିଏ ଲେଖାଏଁ ପାଣ୍ଟ୍ରି ରଖାଯାଇଛି ଏଥିରୁ ଯାତ୍ରୀମାନଙ୍କୁ ଗରମ ଖାଦ୍ୟ ଓ ଥକ୍ଷା ପାନୀୟ ମିଳିପାରିବ

ଏହି ଅବସରରେ ଶ୍ରୀ ସିଂହ କହିଛନ୍ତି ଦେଶର ଦୂରଦୂରାନ୍ତ ଅଞ୍ଚଳକୁ ବିମାନ ସଂଯୋଗ କରିବାକୁ ସରକାର ଚାହାନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ବିମାନ ସଂଯୋଗ ପାଇଁ ସିଆ ସମ୍ପ୍ରଦାୟର ମୁସଲମାନମାନେ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ଇରାକ୍ର ନଜପ୍ ସହର ମୁସଲମାନ ସଂପ୍ରଦାୟ ପାଇଁ ଧାର୍ମିକ ଗୁରୁତ୍ୱ ବହନ କରେ ଲକ୍ଷ୍ରୌ ଓ ଏହାର ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟାରେ ସିଆ ମୁସଲମାନମାନେ ବସବାସ କରୁଛନ୍ତି ଲକ୍ଷ୍ମୌରୁ ନଜଫ୍କୁ ବିମାନ ଯାତ୍ରା ପ୍ରାୟ ସାଢ଼େ ପାଞ୍ଚ ଘଣ୍ଟା ସମୟ ନେବ ଓ ଏହା ସୋମବାର ଓ ଗୁରୁବାର ଚଳାଚଳ କରିବ ଏହା ଦୂଇ ଦେଶ ମଧ୍ୟରେ ଶିକ୍ଷା ଓ ପର୍ଯ୍ୟଟନର ବିକାଶରେ ସହାୟତା କରିବ ପ୍ରସାର ଭାରତୀ ସିଇଓ ପ୍ରସାର ଭାରତୀ ଚେୟାର୍ମ୍ୟାନ୍ ଏ ସ୍ୱର୍ଯ୍ୟପ୍ରକାଶ ନିର୍ବାଚନ ସମ୍ବନ୍ଧିୟ ଖବର ପ୍ରସାରଣ ସମୟରେ ରାଜନୈତିକ ବିବିଧତାକୁ ସମ୍ମାନ ଦେବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସାଧାରଣ ନିର୍ବାଚନ ସଂକ୍ରାନ୍ତରେ ଆକାଶବାଣୀର ସମ୍ଭାଦ ସେବା ବିଭାଗ ଓ ଡିଡି ନ୍ୟୁକ୍ ଦ୍ୱାରା ଆୟୋକିତ ଏକ ମିଳିତ ସମ୍ମିଳନୀକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ତଥ୍ୟ ଓ ପ୍ରସାରଣ ସଚିବ ଅମିତ ଖରେ କହିଛନ୍ତି ଆକାଶବାଣୀ ଓ ଦୂରଦର୍ଶନ ସମ୍ଭାଦ ସେମାନଙ୍କର ବିଶ୍ୱସନୀୟତା ପାଇଁ ବେଶ୍ ପରିଚିତ ଯାହା ସାମ୍ପ୍ରତିକ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେ କହିଛନ୍ତି ଶୀଘ୍ର ଖବର ପ୍ରସାରଣ କରିବା ଅପେକ୍ଷା ସଠିକ୍ ଖବର ପ୍ରସାରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସାର ଭାରତୀ ସିଇଓ ଶଶି ଶେଖର ବେମ୍ପତି ଦୁଇ ସଂଗଠନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଆକାଶବାଣୀର ସମ୍ଭାଦସେବା ବିଭାଗ ମହାନିର୍ଦ୍ଦେଶକ ଇରା ଯୋଶୀ କହିଛନ୍ତି ଲୋକମାନଙ୍କ ପାଖରେ ବିଶ୍ୱସନୀୟ ଖବର ପହଞ୍ଚାଇବାରେ ଆକାଶବାଣୀ ସମ୍ଘାଦ ଅନେକ ପଦକ୍ଷେପ ଗ୍ରହଣ କରିଛି ଭିପି ଡିଜିଜ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଅଣସକ୍ରାମକ ରୋଗ ବ୍ୟାପିବାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି

ଏକ ସୁସ୍ଥ ଜୀବନ ଶୈଳୀର ବିକାଶ ପାଇଁ ସେ ଡାକ୍ତର ସଂପ୍ରଦାୟକୁ ଆହ୍ନାନ ଦେଇଛନ୍ତି ଅଣ ସଂକ୍ୱାମକ ରୋଗ ସମ୍ୟନ୍ଧରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରି ଏହାର ମୁକାବିଲା କରିବାର ଆବଶ୍ୟକତା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି

ଶ୍ରୀ ନାଇଡୁ କହିଛନ୍ତି ମଧୁମେହ ହୃଦ୍ରୋଗ କର୍କଟ ରୋଗ ଓ ଶ୍ୱାସ ରୋଗ ଭଳି ରୋଗଗୁଡ଼ିକର ନିରାକରଣ ଆବଶ୍ୟକ

ଇନ୍ଧନ ଓ କିଛି ଖାଦ୍ୟପଦାର୍ଥର ଦାମ୍ କମିବା ଯୋଗୁଁ ମୁଦ୍ରାସ୍କିତିରେ ଏହି ହ୍ରାସ ପରିଲକ୍ଷିତ ହୋଇଛି

ତାଙ୍କର ଏହି ଗସ୍ତ ଦୁଇ ଦେଶକୁ ପରସ୍କରର ଦ୍ୱିପକ୍ଷିୟ ସମ୍ପର୍କର ସମୀକ୍ଷା କରିବା ପାଇଁ ସୁଯୋଗ ପ୍ରଦାନ କରିବ ଦୁଇ ଦେଶ ଅନେକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତର ଆଦାନ ପ୍ରଦାନ କରିବେ ଓ ସେମାନଙ୍କ ମଧ୍ୟରେ ଭାଗିଦାରୀ ସମ୍ପର୍କ ବୃଦ୍ଧି ପାଇଁ ଆଲୋଚନା କରିବେ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଭାରତର ଆକୁଇଷ୍ଟ ନୀତିରେ ଦକ୍ଷିଣ କୋରିଆକୁ ଦିଆଯାଉଥିବା ଗୁରୁତ୍ୱକୁ ଦର୍ଶାଉଛି

ସାଇନା ନେହେୱାଲ୍ ପାରୁପଲି କାଶ୍ୟପ୍ ଓ ବି ସାଇପ୍ରଣୀତ ଖେଳିବାକୁ ଥିବା ଅନ୍ୟ ତିନୋଟି ପ୍ରାକ୍ କ୍ୱାର୍ଟର ଫାଇନାଲ୍ର କାର୍ଯ୍ୟସ୍ଚୀ ପୁର୍ନନିର୍ଦ୍ଧାରଣ କରାଯାଇଛି